ବିକେପି ରବିଶଙ୍କର ପ୍ରସାଦଙ୍କୁ ପାଟ୍ନା ସାହିବର୍ତ୍ ପ୍ରାର୍ଥୀ କରିଛି ଏଆଇୟୁଡିଏଫ୍ ଆସାମରେ ଏହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି

ଏବଂ ଆଇପିଏଲ୍ କ୍ରିକେଟ୍ ଆଜି ସନ୍ଧ୍ୟାରେ ଆରମ୍ଭ ହେଉଛି

ବିକେପିରୁ ବିହାର ଦାୟିତ୍ୱରେ ଥିବା ଭୂପେନ୍ଦ୍ର ଯାଦବ କହିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ପାଟ୍ନା ସାହିବ୍ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କେନ୍ଦ୍ରମନ୍ତୀ ଗିରିରାଜ ସିଂଙ୍କୁ ନୱାଡ଼ା ପରିବର୍ତ୍ତେ ବେଗୁସରାଇରୁ ପ୍ରାର୍ଥୀ କରାଯାଇଛି କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂଙ୍କୁ ପୂର୍ବ ଚମ୍ପାରନ୍ ଓ ରାମକୃପାଲ ଯାଦବଙ୍କୁ ପାଟଳୀପୁତ୍ରରୁ ପ୍ରାର୍ଥୀ କରାଯାଇଛି ଅଶ୍ୱିନୀ କୁମାର ଚୌବେ ବକ୍ୱର୍ରୁ ପ୍ରତିଦ୍ୱନ୍ଦ୍ୱିତା କର୍ଥିବାବେଳେ ଆର୍କେ ସିଂ ଆରା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବେ ଏଲ୍ଜେପି ମୁଖ୍ୟ ରାମବିଳାଶ ପାଶ୍ୱାନ୍ ଏଥର ହାଜିପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ସେହି ଆସନରୁ ତାଙ୍କର ଭାଇ ତଥା ଏଲ୍ଜେପି ରାଜ୍ୟଶାଖା ସଭାପତି ପଶୁପତି କୁମାର ପାରସ୍ ପ୍ରାର୍ଥୀ ରହିବେ ଜେଡିୟୁ କୌଶଳ ଯାଦବଙ୍କୁ ନୱାଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରାଇଛି ଏଲ୍ଜେପି ଖଗଡ଼ିଆ ଆସନପାଇଁ ଏହାର ପ୍ରାର୍ଥୀଙ୍କର ନାମ ଘୋଷଣା କରି ନାହିଁ ବିକେପି ଡେହରୀ ବିଧାନସଭା ଆସନ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଏହି ଆସନପାଇଁ ପ୍ରାର୍ଥୀଙ୍କ ନାମ ପରେ ଘୋଷଣା କରାଯିବ

ଗତରାତିରେ ଏହି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି

ବିକେପି ଜାତୀୟ ମୁଖପାତ୍ର ସମ୍ଭିତ୍ ପାତ୍ର ପୁରୀ ନିର୍ବାଚନ ମଣ୍ଡଳୀରୁ ଲୋକସଭା ପାଇଁ ନିର୍ବାଚନ ଲଢ଼ୁଥିବାବେଳେ ବସନ୍ତ କୁମାର ପଣ୍ଡା କଳାହାଣ୍ଡିର୍ ନିର୍ବାଚନ ଲଢ଼ିବେ ଆନ୍ଧ୍ରପ୍ରଦେଶ ପାଇଁ ପ୍ରାର୍ଥୀ ତାଲିକାରେ ଦିଲୀପ କୁମାର କିଲ୍ଲାରୁଙ୍କ ନାମ ରହିଛି ସେ ବିଜୟଓ୍ୱାଡ଼ା ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବେ ମହାରାଷ୍ଟ୍ରରେ ପାର୍ଟି ଟିକେଟ୍ ପାଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ପୁଣେରୁ ଗିରୀଶ ବାପଟ୍ ଜଳ୍ଗାଓଁରୁ ସ୍କିତା ଉଦୟ ୱାଘ୍ ଅଛନ୍ତି

ପାର୍ଟି ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ କରିଛି

କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ଏହାର ସପ୍ତମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି

ପାର୍ଟି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରେଣୁକା ଚୌଧୁରୀଙ୍କୁ ତେଲଙ୍ଗାନାର ଖମାମ୍ରୁ ଛିଡ଼ା କରାଇଛି

ଧୁବ୍ରି ଆସନରୁ ଦଳର ସଭାପତି ତଥା ଉପସ୍ଥିତ ସାଂସଦ ବଦ୍ରଦିନ ଅଜ୍ମଲ୍ ନିର୍ବାଚନ ଲଢ଼ିବେ ବାରପେଟା ଆସନରୁ ରଫିକୁଲ୍ ଇସ୍ଲାମ୍ ଏବଂ କରିମ୍ଗଞ୍ଜ ଆସନରୁ ରାଧେଶ୍ୟାମ୍ ବିଶ୍ୱାସଙ୍କୁ ନିର୍ବାଚନ ଲଢ଼ିବାପାଇଁ ଦଳ ଟିକେଟ୍ ଦେଇଛି

ତେଲଙ୍ଗାନାରେ ସ୍ୱୟଂ ବାବୁ ରାଓ ଆଦିଲାବାଦ୍ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲାବେଳେ ଡକ୍କର ଭଗବନ୍ତ ରାଓ ହାଇଦ୍ରାବାଦରୁ ଓ ବାସୁଦେବ ରାଓ ଖମାଙ୍ଗ୍ରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଉତ୍ତର ପ୍ରଦେଶରେ ପାର୍ଟି ପ୍ରଦୀପ ଚୌଧୁରୀଙ୍କୁ କଇରାନାରୁ ଛିଡ଼ା କରାଇଥିବାବେଳେ ଡକ୍ଟର ଯଶବନ୍ତଙ୍କୁ ନଗିନାରୁ ଓ ଭୋଲା ସିଂଙ୍କୁ ବୁଲନ୍ଦଶହରରୁ ଛିଡ଼ା କରାଇଛି କେ ସୁରେନ୍ଦ୍ରନ୍ କେରଳର ପତନମ୍ଥିଟା ଆସନରୁ ନିର୍ବାଚନ ଲଢ଼ିବେ ଓ ମଫୁକ୍କା ଖାତୁନ୍ ପଣ୍ଟିମବଙ୍ଗରୁ ନିର୍ବାଚନ ଲଢ଼ିବେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଏହି ପ୍ରାର୍ଥୀମାନଙ୍କ ନାମ ଚଡ଼ାନ୍ତ କରିଛି ଗୋଆ କ୍ୟାଣ୍ଡିଡେଟ୍ସ୍ ଗୋଆରେ ବିକେପି ଉପସ୍ଥିତ ବିଧାୟକ ଶ୍ରୀପଦ ନାୟକ ଓ ନରେନ୍ଦ୍ର ସୱାଇକର ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ଶ୍ରୀ ନାୟକ ନର୍ଥ ଗୋଆ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଶ୍ରୀ ସଓ୍ୱାଇକର ସାଉଥ୍ ଗୋଆରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବିକେପିର ଗୋଆ ସାଧାରଣ ସମ୍ପାଦକ ସଦାନନ୍ଦ ତତ୍ନାବଡ଼େ ଏହା ଘୋଷଣା କରିଛନ୍ତି ଦିଗ୍ବିଜୟ ଭୋପାଲ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଣ କଂଗ୍ରେସ ନେତା ଦିଗ୍ବିଜୟ ସିଂ ଭୋପାଳରୁ ଲୋକସଭା ନିର୍ବାଚନ ଲଢ଼ିବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ କଂଗ୍ରେସ କେନ୍ଦୀୟ ନିର୍ବାଚନ କମିଟିର ଏହି ନିଷ୍ପଭି ବିଷୟରେ ଆଜି ଘୋଷଣା କରିଛନ୍ତି ତେବେ ପାର୍ଟି ପକ୍ଷରୁ ଏ ବିଷୟରେ ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ

ଆମ ସମ୍ଭାଦଦାତା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଉଚ୍ଚପଦସ୍ଥ ଅଧିକାରୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି କହିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଏହିଭଳି ଅପରାଧ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଚ୍ଚଡ଼ାନ୍ତ କରିସାରିଥିବାବେଳେ ଏହିସବୁ ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ଏବଂ ରଦ୍ଦ କରିବା କାର୍ଯ୍ୟ ଆରମ୍ଭ କରିଦେଇଛି

ଇଡିର ପ୍ରଥମ କାର୍ଯ୍ୟାନୁଷ୍ଠାନସ୍ୱରୂପ କହୁର୍ ଅହମ୍ମଦ ଶାହା ୱାଟଲିଙ୍କ ଗୁରୁଗ୍ରାମସ୍ଥିତ କୋଠାକୁ ବାଜ୍ୟାପ୍ତ କରିବା ଦିଗରେ ପଦକ୍ଷେପ ଆରମ୍ଭ ହୋଇଛି ବର୍ତ୍ତମାନ ତିହାର ଜେଲ୍ରେ ଥିବା ୱାଟଲି ଦେଶରେ ଉଗ୍ରବାଦକୁ ପାର୍ଷିଯୋଗାଣରେ ଏକ ପ୍ରମୁଖ ମାଧ୍ୟମଭାବେ କାର୍ଯ୍ୟ କରିଆସୁଥିଲା ଇଡି ଜବତ କରିଥିବା ଦସ୍ତାବେଜ୍ ଅନୁଯାୟୀ ଜମାତ୍ ଉ ଦାୱାର ଅଧ୍ୟକ୍ଷ ହଫିଜ୍ ସଇଦ୍ ସନ୍ତାସବାଦୀ ସଙ୍ଗଠନ ହିଜିବୁଲ୍ ମୁଜାହିଦ୍ଦିନ୍ର ମୁଖ୍ୟ ସୟଦ୍ ସଲାହୁଦ୍ଦିନ୍ ଓ ଅନ୍ୟମାନଙ୍କଠାରୁ ସେ ଅର୍ଥଗ୍ରହଣ କରୁଥିଲା

ରାହୁଲ୍ ବିହାର କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଁ ଭି ଚୌକିଦାର ଅଭିଯାନକୁ ସମାଲୋଚନା କରି ସେ ଧନୀ ଲୋକମାନଙ୍କ ଧନର ସୁରକ୍ଷା କରୁଥିବା କଣେ ଦରଓ୍ୱାନ୍ ବୋଲି କହିଛନ୍ତି

ରାଫେଲ୍ ପ୍ରସଙ୍ଗରେ ସେ ମଧ୍ୟ ସରକାରଙ୍କର ତୀବ୍ର ସମାଲୋଚନା କରିଛନ୍ତି ପରେ ପଣ୍ଢିମବଙ୍ଗର ମାଲ୍ଦା କିଲ୍ଲାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ଗାନ୍ଧି କହିଛନ୍ତି ତାଙ୍କ ପାର୍ଟି କ୍ଷମତାକୁ ଆସିଲେ ସର୍ବନିମ୍ମ ନିଣ୍ଢିତ ଆୟ ଯୋକନା ଲାଗୁ କରିବ ଜିଏସ୍ଟି ଲାଗୁ ହେବା ଯୋଗୁଁ କ୍ଷୁଦ୍ର ବ୍ୟବସାୟୀମାନେ ବ୍ୟାପକର୍ପେ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଦର୍ଶାଇ ସେ କହିଛନ୍ତି ତାଙ୍କ ପାର୍ଟି ଏଥିରେ ପରିବର୍ତ୍ତନ ଆଣିବ ନାଭି ଚିଫ୍ ଭାଇସ୍ ଆଡ୍ମିରାଲ୍ କରମ୍ବୀର ସିଂ ପରବର୍ତ୍ତୀ ନୌସେନା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି

ଏକ ସରକାରୀ ଇସ୍ତାହାର ଅନୁଯାୟୀ ଭାଇସ୍ ଆଡ୍ମିରାଲ୍ ସିଂ ଏବେ ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡ୍ ର ମୁଖ୍ୟ କମାଣ୍ଡିଂ ଅଧିକାରୀ ପଦବୀରେ ଅଧିଷ୍ଠିତ ଅଛନ୍ତି

ଭାରତ ଆସନ୍ତାକାଲି ପରବର୍ତ୍ତୀ ମ୍ୟାଚ୍ରେ କୋରିଆକୁ ଭେଟିବ ଆଇପିଏଲ୍ କ୍ରିକେଟ୍ ମହାକୁ୍ୟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଆଇପିଏଲ୍ ଆଜିଠାରୁ ଆରମ୍ଭ ହେଉଛି ଚେନ୍ନାଇଠାରେ ଖେଳାଯିବାକୁ ଥିବା ଉଦ୍ଘାଟନୀ ମ୍ୟାଚ୍ରେ ଗତଥରର ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗ୍ସ୍ ବାଙ୍ଗାଲୋର ରୟାଲ୍ ଚ୍ୟାଲେଞ୍ଜର୍ସକ୍ ଭେଟିବ

ନ୍ୟାୟ ବିଭାଗର ଜଣେ କର୍ମକର୍ତ୍ତା କହିଛନ୍ତି ମୁଏଲର୍କ ରିପୋର୍ଟରେ ଅଧିକ ତଦନ୍ତ ପାଇଁ ସୁପାରିସ୍ କରାଯାଇ ନାହିଁ ଏହି ଅଭିଯୋଗ ଯୋଗୁଁ ଟ୍ରମ୍ପ୍ ରାଷ୍ଟ୍ରପତି ର୍ନିବାଚିତ ହେବା ଉପରେ ପ୍ରଶ୍ନବାଚୀ ଉଠାଯାଇଥିଲା କୋର୍ଟ ମାଲ୍ୟା ଦିଲ୍ଲୀର ଏକ ଅଦାଲତ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବେଙ୍ଗାଲୁରୁସ୍ଥିତ ସମ୍ପଭିଗୁଡ଼ିକୁ ଫେରା ଲଙ୍ଘନ ମାମଲାରେ ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି